ଆସନ୍ତାକାଲି କାତୀୟ ପଞାୟତରାଜ ଦିବସ ଅବସରରେ ବିଭାଗୀୟ କେନ୍ଦ୍ର ମନ୍ତଶାଳୟ ପକ୍ଷରୁ ଏହି ସ୍ୱତନ୍ତ ପଦକ୍ଷେପ ନିଆଯାଇଛି

ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତୀ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରାଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି

ଆଗ୍ରହୀ ଛାତ୍ରଛାତ୍ରୀମାନେ କେନ୍ଦୀୟ ବିଶ୍ୱବିଦ୍ୟାଳୟର ଓ୍ୱେବସାଇଟ୍ ମାଧ୍ଧମରେ ଆବେଦନ କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି

ଶ୍ରୀ ନାୟଡୁ ଟ୍ବିଟ କରି କହିଛନ୍ତି କରୋନା ଭୂତାଶୁ ମୁକାବିଲା ପାଇଁ ନବୀନ ପଟ୍ଟନାୟକ ଅତ୍ୟନ୍ତ ଦୂଚ ମାନସିକତାର ସହ କାର୍ଯ୍ୟ କରୁଛନ୍ତି ଓ ଓଡିଶାବାସୀଙ୍କ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ଚେଷ୍ଟିତ ଅଛନ୍ତି